ତାଲିକା ମୁତାବକ କଟକ ଲୋକସଭା ପାଇଁ ଭର୍ଭୂହରି ମହତାବଙ୍କୁ ପୁନର୍ବାର ଦଳୀୟ ପ୍ରାର୍ଥୀ କରାଯାଇଛି

ଏଠାରେ ମକା ଆଧାରିତ ଶିକ୍ର ପାଇଁ କାରଖାନା ତିଆରି କରାଯିବ

ଏଥିପାଇଁ ନବରଙଗପୁରବାସୀଙ୍କ ନରେନ୍ଦ ମୋଦିଙ୍କୁ ପ୍ରତି ଆଶୀର୍ବାଦ ରହିବ ଦରକାର ବୋଲି ଆହ୍ୱାନ କରିଛନ୍ତି ବରିଷ୍ ବିଜେପି ନେତା ଧର୍ମେନ୍ଦ ପ୍ରଧାନ

କସମ୍ କକ୍ଷମାଳ ଆପେକ୍ ସ୍ବାଇସେସ୍ ଆସୋସିଏସନ୍ ଫର୍ ମାର୍କେଟିଙ୍ ମାଧ୍ଧମରେ ଜିଲ୍ଲା ପ୍ରଶାସନ ଏହି ପ୍ରମାଣପତ୍ର ପାଇଁ ପୂର୍ବରୁ ଆବେଦନ କରିଥିଲେ

ଜିଆଇ ମାନ୍ୟତା ପାଇବା ପରେ କନ୍ଧମାଳ ହଳଦୀର ଆନ୍ତର୍ଜାତିକ ବଜାରରେ ଚାହିଦା ସାଙ୍ଗକୁ ମୁଲ୍ୟ ମଧ୍ଧ ବୃଦ୍ଧି ପାଇବ